ବ୍ୟାହତ ହୋଇପଡିଛି

ଏଥିଯୋଗୁ ଅଧିକାଂଶ ଅଞ୍ଞଳ ଜଳମଗ୍ର ହୋଇପଡିଛି ଶରଧାବାଲିରେ ତିନିରଥ ଜଳବନୀ ହୋଇ ରହିଛନ୍ତି ଖାକିମଠ ନୂଆସାହି ଗଜପତି ନଗର ନୂଆସାହି ଅବକାଶ ଲେନ୍ ସର୍ବୋଦ୍ର ନଗର ବେହେର ସାହିରେ ଲୋକଙ୍କ ଘର ବର୍ଷପାଣି ପଶିଯାଇଛି ବଡଦାଶ୍ତରେ ବର୍ଷାପାଣିର କୃତିମ ହ୍ରଦ ସୃଷ୍ଟି ହୋଇଛି

ବଡଦାଶ୍ତର ବଡଡାକ୍ତର ଖାନା ଛକ ଏବଂ ବଳଗଣ୍ଡି ଛକରେ ପ୍ରାୟ ଆଶ୍ବୁଏ ଉଚ୍ଚର ପାଣି ଜମି ରହିବା ପଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯାତାୟତ ବାଧାପ୍ର ପ୍ତ ହୋଇଥିଲା ଏହାଛଡା ସମୁଦ୍ର ଜୁଆରିଆ ରହିଥିବାରୁ ପର୍ଯ୍ୟଟକମାନେ ଭୟରେ ସମୁଦ୍ରରେ ସ୍ନାନ କରିବାକୁ ଯାଉନାହାଁନ୍ତି

ଡାବୁ ଗାଁ ବୁକର ଅଞ୍ଚଳା ଓ ପାପଡ଼ାହାଣ୍ଡି ବୁକର ଘୁଷ୍ଗରାବେଡ଼ା ସ୍କୁଲ୍ ଗୃହ ଭାଙ୍ଗିପଡ଼ିଛି

ଲମତାଗୁଡ଼ା ପଞାୟତର ଅନେକ ସ୍ତାନରେ ଘର ଭାଗିଥିବା ସୂଚନା ମିଳିଛି

ଫଳରେ ପୋଲର ଉଭୟ ପାର୍ଶ୍ୱରେ ବହୁ ଯାନବାହାନ ଅଟକି ରହିଥିବା ପରିଲକ୍ଷିତ ହୋଇଛି

ସେହିପରି କଳାହାଣ୍ଡି ଜିଲ୍ଲାରେ ଗତକାଲିଠାରୁ ଲାଗି ରହିଥିବା ବର୍ଷା ଯୋଗୁଁ ଥୁଆମୂଳ ରାମପୁର ଜୁନାଗଡ଼ ଜୟପାଟଶା ଓ କଲମପୁରର ଅନେକ ଗାଁ ପାଶିଘେରରେ ରହିଛି

ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗିରହିଛି

ଫଳରେ ଭୁବନେଶ୍ୱର ଜଗଦଲପୁର ହୀରାଖଣ୍ ଏକ୍ପ୍ରେସ୍ ଭାଲୁମସ୍କା ଷେସନ୍ରେ ଅଟକି ରହିଛି

ସମସ୍ତ ବିଭାଗକୁ ସଜାଗ ରହିବା ନିମନ୍ତେ ମୁଖ୍ୟମନ୍ତୀ ନିର୍ଦ୍ଦେଶ ଦେଇଛନ୍ତି ତେବେ ବିଭିନ୍ନ ସ୍ଚାନରେ ଫସିରହିଥିବା ଲୋକଙ୍ଙୁ ଉଦ୍ଧାର କରାଯାଇଛି

ସ୍ୱାସ୍ଥ୍ୟସେବା ସମ୍ଭାବ୍ୟ ବନ୍ୟାକୁ ଦୃଷିରେ ରଖ୍ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ସବୁ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନଙ୍କୁ ସତର୍କ କରାଇ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତୀ ପ୍ରତାପ ଜେନା ଆଜି କହିଛନ୍ତି

ତେବେ କେତେକ ଶ୍ରଦ୍ଧାଳୁ ସମ୍ମୂର୍ଣ୍ଣ ଓଦା ହୋଇ ଶ୍ରୀକୀଉଙ୍କ ଦର୍ଶନ କରୁଥିବା ଦେଖିବାକୁ ମିଳିଛି